ଏହାର ଫଳସ୍ୱର୍ପ ଗତ ମଧ୍ୟରାତ୍ରିରୁ ସମଗ୍ର ଦେଶକୁ ଲକ୍ଡାଉନ୍ ଘୋଷଣା କରାଯାଇଛି

ଜରୁରୀକାଳୀନ ସେବା ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କ ଛାଡ଼ି ସମସ୍ତେ ଏହା ମାନିବାକୁ ବାଧ୍ଯ ବୋଲି କୁହାଯାଇଛି

ତେବେ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଶାପଡ଼ିଛି

ଆହାର କରୋନା ରାକ୍ୟରେ ଥିବା ସମସ୍ତ ଆହାର କେନ୍ଦ୍ରକୁ ବନ୍ଦ କରିଦିଆଯାଇଛି

ଏ ନେଇ ସମସ୍ତ ଜିଲ୍ଲା ଏବଂ ମହାନଗର ନିଗମଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି

ଅର୍ଥମନ୍ତୀ ନିର୍ମଳା ସୀତାରମଣ ଗତକାଲି ଏ ସଂକ୍ରାନ୍ତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଏହି ଘୋଷଣା କରିଛନ୍ତି